ଏକ ଟ୍ୱିଟ୍ ବାର୍ଭରେ ଶ୍ରୀ ମୋଦୀ କହିଛନ୍ତି ସରକାର ପରିସ୍ତିତି ଉପରେ ତୀକ୍ଷ ନଜର ରଖିଛନ୍ତି ପ୍ରଧାନମନ୍ତୀ କହିଛନ୍ତି ଏକ ସ୍ଚାନରେ ବହୁ ସଂଖ୍ୟାରେ ଏକତ୍ରିତ ହେବାକୁ ଏଡାଇବା ଦ୍ୱାରା ଆମେ ଭୂତାଶୁ ସଂକ୍ରମଶର ଶୂଙ୍ଖଳକୁ ଭଙ୍ଗ କରିବା ସହ ସମସ୍ତଙ୍କର ସୁରକ୍ଷାକୁ ନିଣ୍ବିତ କରିପାରିବା

ଆକି କରୋନା ନେଇ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପ୍ରର୍ଶ୍ଣ ବୈଠକ ମୁଖ୍ୟମନ୍ତୀ ନବୀନ ପଟଟନାୟକଙ୍କ ଅଧ୍ଧକତାରେ ଅନୁଷ୍ପିତ ହୋଇଥିଲା

ଏହି ଭୂତାଶୁ କାରଶରୁ ଉପୁଜୁଥିବା ସ୍ରିତି ଉପରେ ନଜର ରଖିବା ପାଇଁ ଓ ଏହା ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ମ୍ରଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ଏକ କମିଟି ଗଠନ କରାଯାଇଛି ଏହା ସହ ସମସ୍ତ ସିନେମାହଲ୍ ସୁଇମିଂ ପୁଲ୍ ଜିମ୍ ଆଦିକୁ ବନ୍ଦ ରଖିବାକୁ ନିଷ୍ଟଉି ନିଆଯାଇଛି ସେହିଭଳି କର୍ମଶାଳା ସମ୍ମିଳନୀ ଶୋଭାଯାତ୍ରା ଆଦି ନ କରିବାକୁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ସେହିଭଳି ବାହାରେ ଛେପ ନପକାଇବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତୀ ଅପିଲ କରିଛନ୍ତି

ଯଦି କେହି କରୋନା ସମ୍ମର୍କରେ ଗୁଜବ ପ୍ରଚାର କରନ୍ତି ଏହାକୁ ଅପରାଧ ଭାବେ ବିବେଚନା କରାଯିବ

ମାତ୍ର ବିରୋଧୀ ସଭ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା

ଏହା ପରେ ହଟ୍ଟଗୋଳର ଅବସାନ ଘଟିଥିଲା